ନୂଆଦିଲ୍ଲୀଠାରେ ଆକି ଅପରାହ୍ୱରେ ସାମ୍ବାଦିକମାନଙ୍କୁ ସୂଚନାଦେଇ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି ଏଥିରେ ପାରାଦୀପଠାରୁ ନିମ୍ଲିଗଡ ପର୍ଯ୍ୟନ୍ତ ଅଶୋଧିତ ତେିଳ ପାଇପ ଲାଇନ ଏବଂ ନୁମ୍ଲିଗଡଠାରୁ ସିଲିଗୁଡି ପର୍ଯ୍ୟନ୍ତ ପ୍ରଡକ୍ଟ ପାଇପ୍ଲାଇନ ଅନ୍ତର୍ଭୁକ୍ତ

ଏହାଦ୍ୱାରା ଆସାମରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୂଷ୍ଟି ହେବ ବୋଲି ଶ୍ରୀ ଗୋଏଲ କହିଛନ୍ତି

ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ କେନ୍ଦ୍ରମନ୍ତୀ ପିୟୁଷ ଗୋଏଲ କହିଛନ୍ତି ଏଥିପାଇଁ ବଣ୍ଡ ରାଷ୍ଟ୍ରାୟତ ଉଦ୍ୟୋଗ ବ୍ୟାଙ୍କଗଗୁଡିକ ଢାଞାରେ କାରି ହେବ

ଏହା ଟିକସ ଦାତାମାନଙ୍କୁ ସାହାଯ୍ୟ କରିବାକୁ ଉଦ୍ଦିଷ୍ଟ

ସେହି ନୃଆ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ବିହାର ଗୁକରାତ ହରିଆନା ହିମାଚଳପ୍ରଦେଶ ଜାଞ୍ଜୁ କାଶ୍କୀର କର୍ଣ୍ଣାଟକ କେରଳ ଓଡିଶା ପଞ୍ଜାବ ରାଜସ୍ଥାନ ତାମିଲନାଡୁ ଓ ଝାଡଖଣ୍ଡରେ ସ୍ଥାପିତ ହେବ ଜାତୀୟ ଜଳ ବିଦ୍ୟୁତ ଶକ୍ତି ନିଗମ ଲିମିଟେଡ ଉତ୍ତରପୂର୍ବ ବିଦ୍ୟତଶକ୍ତି ନିଗମ ଲିମିଟେଡ ଓ ଶତଦ୍ର ଦଳ ବିଦ୍ୟତ ନିଗମ ଲିମିଟେଡର ବୋର୍ଡସ୍ତରର ନିମ୍ନ ପଦସ୍ଥ କାର୍ଯ୍ୟନିର୍ବାହୀମାନଙ୍କ ବେତନହାର ନିୟମିତ କରିବାକୁ କ୍ୟାବିନେଟ୍ ଅନୁମୋଦନ କରିଛି ଖଣି ପରୀକ୍ଷା ଓ ଗବେଷଣା ଷ୍ଟେସନ ସୁରକ୍ଷା ପାଇଁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏମଓୟୁ କୁ କ୍ୟାବିନେଟ ଅନୁମୋଦନ କରିଛି

ସର୍ବଭାରତୀୟ ରେଳବାଇ ସୁରକ୍ଷା ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ଗୋଏଲ କହିଛନ୍ତି ସରକାର ରେଳଯାତ୍ରୀମାନଙ୍କୁ ସୁରକ୍ଷା ଯୋଗାଇ ଦେବା ଓ ଅପରାଧ ନିୟନ୍ତ୍ରଣ କରିବା ପାଇଁ ସର୍ବୋତ୍ତମ ଜ୍ଞାନକୌଶଳର ପ୍ରୟୋଗ କରିବାକୁ ଚେଷ୍ଟା କରୁଛନ୍ତି ରେଳଯାତ୍ରାକୁ ଅଧିକ ନିରାପଦ କରିବା ପାଇଁ ସେ ଆରପିଏଫ ଓ ଜିଆରପିମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ ଉପରେ ଗୁରତ୍ୱ ଦେଇଥିଲେ

ଆଧୁନିକ ସମୟରେ ଜଣେ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଶୋଚନୀୟ ପରାଜୟ

ଏହି ପରାଜୟ ସହ ଗତ ଦୁଇ ବର୍ଷ ଧରି ଚାଲିଥିବା ତାଙ୍କର ଯୋଜନା ଭୁଷୁଡ଼ି ପଡ଼ିଛି ୟୁରୋପୀୟ ସଂଘର୍ ସୌହାର୍ଦ୍ଧ୍ୟପୂର୍ଣ୍ଣ ଉପାୟରେ ବ୍ରିଟେନ୍ ଓହରିଆସିବାକୁ ସେ ଉଦ୍ୟମ କରିଆସୁଥିଲେ

ଆଜି ରାତି ଆଡକୁ ଏହା ଉପରେ ଆସ୍ଥାସଚକ ଭୋଟ ଲୋଡାଯିବାର ସମ୍ଭାବନା ଅଛି ଥେରେସା ମେ' ସାଂସଦ ମାନଙ୍କୁ କହିଛନ୍ତି ଯଦି ସେ ଆସ୍ଥାସଚକ ଭୋଟରେ ବିଜୟୀ ହୁଅନ୍ତି ତେବେ ସପ୍ତାହେ ମଧ୍ୟରେ ଏକ ବିକ୍ସ ଯୋଜନା ସଭାଗୃହରେ ଉପସ୍ଥାପନ କରିବେ

ବ୍ରେକ୍ୱିଟ୍କୁ ସମର୍ଥନ କରୁଥିବା କଞ୍ଚରଭେଟିଭ୍ ପାର୍ଟି ସଦସ୍ୟମାନେ ଥେରସା ମେ'ଙ୍କୁ ସମର୍ଥନ କରିବା କଥା ଜଣାଇଛନ୍ତି

ଆଜି ନୂଆଦିଲ୍ଲୀଠାରେ ନୂଆ ହଜ୍ ବିଭାଗର ଉଦ୍ଘାଟନ କରି ଶ୍ରୀ ନକ୍ଭି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ନିର୍ଦ୍ଦେଶକ୍ରମେ ମନ୍ତ୍ରଣାଳୟ ଏହି ମହିଳାମାନଙ୍କୁ ବିନା ଲଟେରୀ ବ୍ୟବସ୍ଥାରେ ଚିହ୍ନଟ କରି ହଜ୍ ଯାତ୍ରାରେ ପଠାଇବା ପାଇଁ ସମସ୍ତ ପ୍ରସ୍ତୁତି କରିଛି

ଯାହାକି ଆବେଦନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରିପାରିଛି କ୍ନମ୍ଭମେଳା ପ୍ରୟାଗରାଜଠାରେ ଚାଲିଥିବା କ୍ୟୁମେଳାରେ ପ୍ରତିଦିନ ବହୁ ସଂଖ୍ୟାରେ ତୀର୍ଥଯାତ୍ରୀ ଯୋଗଦେଉଛନ୍ତି

ମେଳାସ୍ଥଳକୁ ସଫା ସୁତୁରା ରଖିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି

ଲୋକଙ୍କ ମଧ୍ୟରେ ସ୍ୱଚ୍ଚତା ଓ ପରିଚ୍ଚନୃତା ଉପରେ ସଚେତନତା ସୃଷ୍ଟି କରିବା ପାଇଁ କ୍ୟୁମେଳା ସ୍ଥଳରେ ଏକ ହାଇଟେକ୍ ପ୍ରଦର୍ଶନୀର ଆୟୋଜନ କରାଯାଇଛି ପ୍ରେକ କୁମ୍ଭ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତାକାଲି ଉତ୍ତରପ୍ରଦେଶର ପ୍ରୟାଗରାଜ ଗସ୍ତରେ ଯିବେ ଗସ୍ତ ସମୟରେ ଶ୍ରୀ କୋବିନ୍ଦ କ୍ୟୁମେଳାଠାରେ ଅନୁଷ୍ଠିତ ପ୍ରଜାରେ ଯୋଗଦେବା ସହ ଅନ୍ୟ କେତେକ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବେ ଏଥିସହ ରାଷ୍ଟ୍ରପତି ଆରାଏଲ ଅଞ୍ଚଳରେ ପ୍ରମର୍ଥ ନିକେତନଠାରେ ବିଶ୍ୱଶାନ୍ତି ଯଜ୍ଞରେ ମଧ୍ୟ ଯୋଗଦେବା କାର୍ଯ୍ୟକ୍ରମ ରହିଛି

ଜେକେ ସ୍ନୋ ଜାମ୍ମ କାଶ୍ରୀରର ଶ୍ରୀନଗର ଓ ଏହାର ଆଖପାଖ ଅଞ୍ଚଳରେ ଆଜି ସାନି ତୁଷାରପାତ ହୋଇଛି ସର୍ବୋଚ୍ଚ ତାପମାତ୍ରା ଆହୁରି ତଳକୁ ଆସିବା ସହ ଅଳ୍ପ ତ୍ରଷାାରପାତ ହେବା ସଂକ୍ରାନ୍ତରେ ପାଣିପାଗ ବିଭାର ପୂର୍ବାନୁମାନ କରିଛି

ତୁଷାରପାତ ଯୋଗୁଁ ରାସ୍ତାଘାଟ ଖସଡିଆ ହୋଇଯିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି